ଅଭିଯୁକ୍ତମାନଙ୍କର ଦଶ୍ଚବିଧାନର ପରିମାଣ ଅଦାଲତ ପରେ ଘୋଷଣା କରିବେ ଏହି ମାମଲାର ରାୟ ଘୋଷଣାକୁ ଦୃଷ୍ଟିରେ ରଖି ଆକି ଅଦାଲତ ପରିସର ସମେତ କାଠୁଆରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ପିଏମ୍ ସେକ୍ରେଟାରିଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ବିଭିନ୍ନ ମନ୍ତ୍ରଣାଳୟର ସଚିବମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରିବେ ଏହି ବୈଠକରେ ପ୍ରଶାସନରେ ସଚିବମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସ୍ତଶାସନ ଦେବା ଲାଗ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି ଶ୍ରୀ ମୋଦି ଏହା ପୂର୍ବର୍ତ୍ତାଙ୍କର ପ୍ରଥମ ପାଳି ଶାସନକାଳରେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ସର୍ବୋଚ୍ଚ ଅଧିକାରୀମାନଙ୍କ ସହିତ ଅନୁରୂପ ବୈଠକ କରିଥିଲେ ବେଙ୍ଗଲ୍ ଗଭର୍ଣ୍ଣର୍ ପଶ୍ଚିମବଙ୍ଗ ରାଜ୍ୟପାଳ କେଏନ୍ ତ୍ରିପାଠୀ ଆଙ୍ଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟଚୀ ରହିଛି ରାଜ୍ୟର ଉତ୍ତର ଚବିଶ୍ ପ୍ରଗଣା ଅଞ୍ଚଳର ସନ୍ଦେଶଖାଲିଠାରେ ଗତ ଶନିବାର ଦିନ ନିର୍ବାଚନ ପରବର୍ତ୍ତୀ ହିଂସାରେ ବହୁ ଲୋକଙ୍କ ମୃତ୍ୟୁ ଘଟଣା ପରିପ୍ରେକ୍ଷୀରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଭେଟୁଛନ୍ତି ଏହି ହିଂସା ଘଟଣାକୁ ନେଇ ରାଜ୍ୟପାଳ ଶ୍ରୀ ତ୍ରିପାଠୀ ଗତକାଲି ଉଦ୍ବେଗ ପ୍ରକାଶ କରି ବିବୃତ୍ତି କାରି କରିଥିଲେ ସେଣ୍ଟର ଓ୍ବେଷ୍ଟ ବେଙ୍ଗଲ୍ ଅନ୍ୟପକ୍ଷରେ ପଣ୍ଟିମବଙ୍ଗରେ ଆଇନ୍ ଶୃଙ୍ଖଳା ରକ୍ଷା କରିବା ସହ ସମଗ୍ର ରାଜ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେଠାକାର ସରକାରଙ୍କୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ରାଜ୍ୟ ସରକାର ଆଇନ୍ ଶ୍ଚଙ୍ଖଳା ରକ୍ଷା ଦିଗରେ ବିଫଳ ହୋଇଥିବାରୁ ସେଠାରେ ହିଂସାକାଣ୍ଡ ବଢ଼ି ଚାଲିଥିବା ଅନୁଭବ କରିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି ରାଜ୍ୟରେ ଯେଉଁ ଘଟଣାମାନ ଘଟୁଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସେ ନେଇ ଘୋର ଉଦ୍ବେଗ ପ୍ରକାଶ କରିଛି ଯେଉଁମାନେ ନିଜ ଦାୟିତ୍ୱ ନିର୍ବାହରେ ବିଫଳ ହେଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପିଏମ୍ ତିର୍ଗ୍ରପତି ଆନ୍ଧ୍ରପ୍ରଦେଶର ବିକାଶ ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରତି ଦେଇଛନ୍ତି ଗତକାଲି ସନ୍ଧ୍ୟାରେ ତୀରୁପତିଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୋଦି କହିଛନ୍ତି ଆନ୍ଧ୍ରପ୍ରଦେଶରେ ବିକାଶର ଅସରନ୍ତି ସମ୍ଭାବନା ରହିଛି ତେଣୁ ରାଜ୍ୟକୁ ବିକାଶର ନୂଆ ସୋପାନକୁ ଉନ୍ନିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାର୍ଯ୍ୟ କରିବା ଉଚିତ୍ ଆନ୍ଧ୍ର ଓ ତାମିଲନାଡୁରେ ବିକେପିକୁ ବିଜୟ ମିଳି ନ ଥିଲେ ମଧ୍ୟ ଏହି ଦୁଇ ରାଜ୍ୟର ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର କୌଣସି ଅବହେଳା କରିବେ ନାହିଁ ସମ୍ପୃକ୍ତ ଦୁଇ ରାଜ୍ୟର ଜନତାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁମତେ ଉଦ୍ୟମ ଜାରି ରଖିବେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି କେବଳ କ୍ଷମତାରେ ରହିବାକୃ ରାଜନୀତି କରୁ ନାହିଁ ବା ନିର୍ବାଚନ ଲଢୁ ନାହିଁ ବରଂ ନିରନ୍ତର ଭାବେ ଜନତାଙ୍କ ସେବା କରି ସେମାନଙ୍କ ଜୀବନ ଧାରଣମାନରେ ଉନ୍ନତି ଆଶିବା ତଥା ରାଷ୍ଟ୍ର ନିର୍ମାଣ କରିବା ଏହାର ପ୍ରଥମ ଲକ୍ଷ୍ୟ ବିଜେପି କର୍ମୀମାନେ ଦେଶ ନିର୍ମାଣ ଦିଗରେ ପ୍ରତିଶ୍ରତିବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି ଏହି ଅବସରରେ ମତବ୍ୟକ୍ତ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମ୍ରଖପାତ୍ର ରବୀଶ କ୍ରମାର ଟ୍ୱିଟ୍ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପଡ଼ୋଶୀ ପ୍ରଥମ ନୀତିକ୍ ଚରିତାର୍ଥ କରିଛି ଗତକାଲି ଶ୍ରୀଲଙ୍କାରେ ଶ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନାଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥକଡ଼ିତ ବିଷୟ ଉପରେ ଆଲୋଚନା କରିଥିଲେ ଆତଙ୍କବାଦର ମୁକାବିଲା ସାମୁଦ୍ରିକ ସୁରକ୍ଷା ଭାରତ ମହାସାଗରରେ ଶାନ୍ତି ପ୍ରତିଷ୍ଠା ଏବଂ ଆର୍ଥିକ ସହଯୋଗ ଉପରେ ଦୂଇ ନେତାଙ୍କର ଆଲୋଚନା ହୋଇଥିଲା ସେଣ୍ଟର ୱାଟର୍ ମିଟିଂ ଜଳ ସଂରକ୍ଷଣ ଏବଂ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଲାଗି କେନ୍ଦ୍ର ସରକାର ଆସନ୍ତାକାଲି ବିଭିନ୍ନ ରାଜ୍ୟର ଜଳସମ୍ପଦ ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଛନ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ୍ ଅଧ୍ୟକ୍ଷତା କରିବେ ଦେଶବ୍ୟାପୀ ଭୂତଳ ଜଳସ୍ତର ହ୍ରାସ ପାଇବା ଏବଂ ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ଜଳାଭାବ ସମସ୍ୟାକୁ ପ୍ରତିହତ କରିବା ଦିଗରେ ଏହି ବୈଠକରେ ରାଜ୍ୟ ସରକାରମାନଙ୍କର ସହଯୋଗ ସମ୍ପର୍କରେ ଆଲୋଚନା କରାଯିବ

ମିଳିଥିବା ସୂଚନା ଅନୁଯାୟୀ ବାନ୍ଦ୍ରା ଟର୍ମିନାଲ୍କୁ ଯାଉଥିବା ଅବଧ୍ ଏକ୍ଟପ୍ରେସ୍ ବଲ୍ରାଇ ଷ୍ଟେସନ୍ଠାରେ ଅଟକି ଥିଲାବେଳେ ଯାତ୍ରୀମାନେ ଏହି ଟ୍ରେନ୍ରୁ ଓହ୍ଲାଇ ଧାରଣା ଉପରେ ଛିଡ଼ା ହୋଇଥିଲେ ଏହି ସମୟରେ ରାଜଧାନୀ ଏକ୍ପ୍ରେସ୍ ଦ୍ରୁତଗତିରେ ସେହି ଧାରଣା ଉପରେ ଆସିଯିବାରୁ ଏଭଳି ଦୁର୍ଘଟଣା ଘଟିଛି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 ଏହି ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦ୍ରୁଖ ପ୍ରକାଶ କରିବା ସହ ଆହତମାନଙ୍କୁ ଉନ୍ତମାନର ଚିକିତ୍ସା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ

ଜ୍ଞାନପୀଠ ପୁରସ୍କାର ସମେତ ତାଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା ତାଙ୍କର ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଭସ୍କବୃକ୍ଷ ଏକ୍ ଥା ଟାଇଗର୍ ନାଗମଣ୍ଡଳ ଆଦି ଅନ୍ତର୍ଭୁକ୍ତ ହୋଇଥିବାବେଳେ ମାଲ୍ଗ୍ରଡ଼ି ଡେଜ୍ ଭଳି ଟିଭି ସିରିଏଲ୍ରେ ମଧ୍ୟ ତାଙ୍କର ବଳିଷ୍ଠ ଅଭିନୟ ପ୍ରତିଫଳିତ ହୋଇଛି ସେହିଭଳି ଓଦାକାଲୁ ବିମ୍ବା ଦ ଫାୟାର୍ ଏବଂ ଦ ରେନ୍ ସମେତ ବହୁ ନାଟକ ସେ ରଚନା କରିଛନ୍ତି

ଟ୍ୱିଟ୍ କରି ରାଷ୍ଟ୍ରପତି କହିଛନ୍ତି ଶ୍ରୀ କର୍ଷାଡ଼୍ଙ୍କ ବିୟୋଗରେ ସାଂସ୍କୃତିକ ଦୁନିଆରେ ଏକ ଅପ୍ରରଣୀୟ କ୍ଷତି ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ମହାନ୍ ଅଭିନେତାଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି

ସ୍ଚଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଗିରୀଶ କର୍ଷ୍ଣାଙ୍କ ବିୟୋଗରେ ଗଭୀର ଦ୍ରୁଖ ପ୍ରକାଶ କରିଛନ୍ତି

ପ୍ରଫୁଲ୍ଲ ପଟେଲ୍ ଇଡି ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ତଥା ନ୍ୟାସନାଲିଷ୍ଟ କଂଗ୍ରସ ପାର୍ଟି ନେତା ପ୍ରଫୁଲ୍ଲ ପଟେଲ୍ ବହୁ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି କଳାଧନ ବୈଧ ନିବାରଣ ଆଇନ ଲଙ୍ଘନ ସହ ଏହି ଦୂର୍ନୀତି ଯୋଗୁଁ ଏୟାର ଇଣ୍ଡିଆକୁ ବିପୁଳ ପରିମାଣର କ୍ଷତି ସହିବାକୁ ପଡ଼ିଥିଲା ଆଜି ସକାଳେ ଶ୍ରୀ ପଟେଲ୍ ନ୍ତଆଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିବାର ଖବର ମିଳିଛି କଳାଧନ ବୈଧ ନିବାରଣ ଆଇନ ଅଧୀନରେ ତାଙ୍କ ବୟାନ ରେକର୍ଡ଼ କରାଯିବ ହିଟ୍ ଓ୍ବେଭ୍ ଦେଶର ଉତ୍ତର ଓ ମଧ୍ୟଭାଗରେ ପ୍ରବଳ ଗ୍ରୀଷ୍କପ୍ରବାହ ଜାରି ରହିଛି ଗତକାଲିଠାରୁ କେରଳରେ ମୌସୁମୀ ବାୟୁ ପ୍ରବେଶ କରିଥିବା ସତ୍ତ୍ୱେ ପ୍ରବଳ ଗୁଳୁଗୁଳି ଓ ଗରମରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି

ବିହାରରେ ମ୍ରଶ୍ତଫଟା ଖରାରେ ଲୋକମାନେ ଅସହ୍ୟ ଯନ୍ତ୍ରଣା ଭୋଗ୍ରଛନ୍ତି

ଏହି ସପ୍ତାହ ସାରା ଦେଶର ଉତ୍ତର ଓ ମଧ୍ୟଭାଗରେ ଗ୍ରୀଷୁପ୍ରବାହ ଜାରି ରହିବାର ପାଣିପାଗ ବିଭାଗ ଅନ୍ତମାନ କରିଛି ଏଫ୍ଆଇଏଚ୍ ହକି ଭ୍ରବନେଶ୍ୱରରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ଫାଇନାଲ୍ ସିରିଜ୍ରେ ଆଜି ଯୁକ୍ତରାଷ୍ଟ୍ର ଆମେରିକା ଓ କାପାନ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂଶିତ ଭାବେ ଶେଷ ହୋଇଛି

ଜାପାନ୍ର କେନ୍ତା ତାନାକା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଛନ୍ତି ଆଜି ଖେଳାଯିବାକୁ ଥିବା ଅନ୍ୟ ଦୁଇଟି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ମେକ୍ସିକୋକୁ ଭେଟିବାକୁ ଥିବାବେଳେ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ମୁକାବିଲା ହେବ କ୍କେଟ୍ ଆଇସିସି କ୍ରିକେଟ୍ ବିଶ୍ୱକପ୍ରେ ସାଉଥାମ୍ପଟନ୍ଠାରେ ଆଜି ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ମୁକାବିଲା ହେବ

ଆସନ୍ତା ଗୁରୁବାର ଦିନ ନଟିଙ୍ଗ୍ହମ୍ଠାରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ୍କୁ ଭେଟିବ